ଆଜି ଅନ୍ତଜାର୍ତୀୟ କନ୍ୟାସନ୍ତାନ ଦିବସ

ସେହିପରି ଗୃହ ବିଭାଗର ପ୍ରମୁଖ ସଚିବ ସଞ୍ଞୀବ ଚୋପ୍ରାଙ୍କୁ କକ୍ଷମାଳ ଶିକ୍ ଓ ଏମ୍ଏସ୍ଏମ୍ଇ ବିଭାଗର ସଚିବ ହେମନ୍ତ ଶର୍ମାଙ୍ଙୁ ନବରଙଗପୁର ଉଚ୍ଚଶିକ୍ଷା ବିଭାଗ ସଚିବ ଶାଶ୍ବତ ମିଶ୍ର ନୂଆପଡା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କମିଶନର ସଚିବ ଡ ପ୍ରମୋଦ ମେହେର୍ଦ୍ଦାଙ୍କୁ ବଲାଙ୍ଗୀର କୌଶଳ ବିକାଶ ବିଭାଗ ସଚିବ ଏସ୍କେ ସିଂଙ୍କୁ ଗଜପତି ଓ ଖାଦ୍ୟ ସୁରକ୍ଷା ବିଭାଗ ସଚିବ ଭି ଭି ଯାଦବଙ୍କୁ ମାଲକାନଗିରି କିଲ୍ଲା ଦାୟିତ୍ ଦିଆଯାଇଛି

ଶୌଚାଳୟ ସ୍କାପନ ଉପରେ ମଧ୍ଧ ଏମାନେ ନକର ରଖିବେ

ଭାରତ ଭଳି ଅନେକ ଦେଶରେ ଏବେ ମଧ୍ଧ ଲିଙ୍ଗଗତ ଅସମାନତା ଦେଖବାକୁ ମିଳୁଛି